ସର୍ବର୍ବସାଧାରଣ ୱାଇ ଫାଇ ନେଟ୍ୱାର୍କ ବ୍ୟବସ୍ଥା 'ପିଏମ୍ ୱାଣି' ଯୋଜନାକୁ ମଧ୍ୟ କ୍ୟାବିନେଟ୍ର ମୋହର

ଏହି ନୂଆ ସଂସଦ ଭବନ ଆତ୍କନିର୍ଭର ଭାରତ ଯୋଜନାର ଅଂଶବିଶେଷ ସ୍ୱାଧୀନତା ପରେ ଏହା ଭାରତୀୟମାନଙ୍କ ନୂତନ ସଂସଦ ଭବନ ଭାବେ ପରିଗଣିତ ହେବ

ନୂଆ ସଂସଦ ଭବନ ନିର୍ମାଣ କ୍ଷେତ୍ର ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଶକ୍ତି ସଞ୍ଚୟ ବ୍ୟବସ୍ଥା ଆପଣେଇବ ବୋଲି ସୂଚନା ଦିଆଯାଇଛି ତ୍ରିଭୁଜାକାରରେ ନିର୍ମିତ ହେବାକୁ ଥିବା ଏହି ଭବନ ପୁରୁଣା ସଂସଦ ଭବନ ନିକଟରେ ରହିବ ଏବଂ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ

ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ନୂଆ ସଂସଦ ଭବନରେ ଅତ୍ୟନ୍ତ ନିଖୁଣ ଭାବରେ ସ୍ଥାନିତ କରାଯିବ ଏହାଛଡ଼ା କେନ୍ଦ୍ରୀୟ ସାମ୍ଘିଧାନିକ କକ୍ଷପାଇଁ ଅଧିକ ସ୍ଥାନ ଦିଆଯିବ ଯାହାଫଳରେ ସାଧାରଣ ଜନତା ସେଠାକୁ ଯାଇପାରିବେ ନୃତନ ସଂସଦ ଭବନରେ ଉଚ୍ଚମାନର ଅଡ଼ିଓ ଭିକୁଆଲ୍ ବ୍ୟବସ୍ଥା ସହ ଆରାମଦାୟକ ଆସନ ବ୍ୟବସ୍ଥା ତଥା ଜରୁରୀକାଳୀନ ସ୍ଥାନାନ୍ତରଣ ପାଇଁ ଆଧୁନିକ ଉପାୟ ଆପଣାଯିବ ବୋଲି କଣାପଡ଼ିଛି

କର୍ମଚାରୀ ଭବିଷ୍ୟନିଧି ପାର୍ଷି ପକ୍ଷରୁ ସମ୍ପୃକ୍ତ ହିତାଧିକାରୀଙ୍କ ଆଧାର ସଂଲଗୁ ଆକାଉଷ୍ଟକୁ ଏହି ଅର୍ଥ ଇଲେକ୍ଟ୍ରୋନିକ ପ୍ରକ୍ରିୟାରେ ପୈଠ କରାଯିବ ସେହିଭଳି ସର୍ବସାଧାରଣ ୱାଇ ଫାଇ ନେଟ୍ୱର୍କ ବ୍ୟବସ୍ଥା ସ୍ଥାପନ କରିବା ସମ୍ପର୍କୀତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ଏହାଦ୍ୱାରା କୌଣସି ଲାଇସେନ୍ସ ଫି' ବିନା ଯେକୌଣସି ବ୍ୟକ୍ତି ସାଧାରଣ ଡାଟା କାର୍ଯ୍ୟାଳୟ ଖୋଲି ସମସ୍ତଙ୍କୁ ୱାଇ ଫାଇ ସେବା ଯୋଗାଇ ଦେଇପାରିବେ ବୋଲି ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସେ କହିଛନ୍ତି ସର୍ବସାଧାରଣଙ୍କୁ ୱାଇ ଫାଇ ସେବା ଉପଲହ୍ଧ କରାଇବା ବ୍ୟବସ୍ଥାକୁ ପିଏମ୍ ବାଣୀ ଭାବେ ନାମିତ କରାଯାଇଛି ଏହାଦ୍ୱାରା ଦେଶରେ ସାଧାରଣ ୱାଇ ଫାଇ ନେଟ୍ୱର୍କ ବ୍ୟବସ୍ଥାକୁ ଅଧିକ ବିକଶିତ କରାଯିବା ସହ ଏହି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ଶ୍ରୀ ପ୍ରସାଦ କହିଛନ୍ତି କୋଚିରୁ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ର ତଳେ ଅପ୍ଚିକାଲ୍ ଫାଇଭର କେବୁଲ୍ ସଂଯୋଗୀକରଣ ବ୍ୟବସ୍ଥାକୁ ମଧ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦିତ କରାଯାଇଛି

ତୋମାର ଏମ୍ଏସ୍ପି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁଶି ଥରେ ସ୍କଷ୍ଟ କରିଛନ୍ତି ସର୍ବନିମ୍ବ ସହାୟକ ମୂଲ୍ୟ ଏବଂ କୃଷି ଉତ୍ପାଦ ବିପଶନ କମିଟି ମଣ୍ଡି ବ୍ୟବସ୍ଥା କାରି ରଖିବାକୁ ସରକାର ଚାହାନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ତୋମାର କହିଛନ୍ତି କୌଣସି ପରିସ୍ଥିତିରେ ବି କୃଷକମାନଙ୍କ କମିକୁ କେହି ନେଇପାରିବେ ନାହିଁ କି କ୍ରେତାମାନେ କୃଷକଙ୍କ ଜମିରେ କୌଣସି ପରିବର୍ତ୍ତନ ମଧ୍ୟ କରିପାରିବେ ନାହିଁ ଶ୍ରୀ ତୋମାର କହିଛନ୍ତି ସମ୍ପର୍ଣ୍ଣ ଦେୟ ପୈଠ ବିନା ଠିକାଦାରମାନେ କୃଷକମାନଙ୍କ ସହ ହୋଇଥିବା ଚୁକ୍ତିକୁ ରଦ୍ଦ କରିପାରିବେ ନାହିଁ କୃଷି ଆଇନ ଅଧୀନରେ କୃଷକମାନେ ଫସଲ ଅମଳ ପୂର୍ବରୁ ଉତ୍ପାଦର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରିପାରିବେ ଏହାଛଡ଼ା କ୍ରେତାମାନଙ୍କୁ ସଠିକ୍ ସମୟରେ କୃଷକମାନଙ୍କର ଦେୟ ପୈଠ କରିବାକୁ ପଡ଼ିବ ଅନ୍ୟଥା ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ କୃଷି ଆଇନ ବିରୋଧରେ ଚାଷୀମାନଙ୍କ ପକ୍ଷରୁ ଆନ୍ଦୋଳନ କାରି ଥିବାବେଳେ ଶ୍ରୀ ତୋମାର ଏହି ମନ୍ତବ୍ୟ ଦେଇଛନ୍ତି

ଏହି ପ୍ରତିନିଧି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ଏହି ଦୁଇଟି କମ୍ପାନୀରେ କୋଭିଡ୍ ନାଇଷ୍ଟିନ୍ ଟିକା ଉତ୍ପାଦନ ପ୍ରକ୍ରିୟା ଏବଂ ଏହାର ବିକାଶ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ଭାରତ ବାୟୋଟେକ୍ର ଅଧ୍ୟକ୍ଷ କ୍ରିଷ୍ଣା ଏଲ୍ଲା ସେଠାରେ ଟିକା ପ୍ରସ୍ତୁତି ସମ୍ପର୍କରେ ସମ୍ପୁକ୍ତ ପ୍ରତିନିଧି ଦଳଙ୍କୁ ଅବଗତ କରାଇଛନ୍ତି

କୋଭିଡ୍ ନାଇଷ୍ଟିନ୍ ମହାମାରୀ ସଂକ୍ରମଣକୁ ଦୂଷିରେ ରଖି ଭୋଟର୍ମାନଙ୍କ ନିରାପତ୍ତାକୁ ସ୍ୱନିଶ୍ଚିତ କରିବା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଛି

ଅନ୍ୟପକ୍ଷରେ ଆଜି ମଧ୍ୟ ଆସାମରେ ବୋର୍ଡ଼ର ଟେରିଟୋରିଆଲ୍ କାଉନ୍ସିଲ୍ର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଉଛି

ଏହି ଦିନରେ ମଧ୍ୟ ନୋବେଲ୍ ଶାନ୍ତି ପୁରସ୍କାର ଏବଂ ମାନବାଧିକାର କ୍ଷେତ୍ରରେ କାତିସଂଘ ପୁରସ୍କାର ପ୍ରଦାନ କରାଯାଏ

କୃଷି ମନ୍ତ୍ରଣାଳୟ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ପ୍ରଚଳିତ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ଯୋଜନା ଅନୁଯାୟୀ କୁଷକମାନଙ୍କଠାରୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ଖରିଫ୍ ଫସଲ କ୍ରୟ ଜାରି ରଖିଛନ୍ତି ଏଥିରେ କୁହାଯାଇଛି ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ତେଲଙ୍ଗନା ଛତିଶଗଡ଼ ତାମିଲନାଡୁ ଚଣ୍ଡୀଗଡ଼ ଜାମ୍ମୁ କାଶ୍କୀର କେରଳ ଗୁକୁରାଟ୍ ଆନ୍ଧ୍ରପ୍ରଦେଶ ଓଡ଼ିଶା ବିହାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସୁରୁଖୁରୁରେ ଧାନ କ୍ରୟ କାରି ରହିଛି